ସମୀକ୍ଷା କରିଛନ୍ତି

ଭାରତୀୟ ପାଣିପାଗ ବିଭାଗ ସୂତ୍ରକୁ ଉଦ୍ଧାର କରି ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି ଗଞ୍ଜାମ ଗଜପତି ଖୋର୍ଦ୍ଧା ପୁରୀ ଜଗତସିଂହପୁର କେନ୍ଦ୍ରାପଡ଼ା ଭଦ୍ରକ ଯାଜପୁର ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ପାଣିପାଗ ବିଭାଗ କହିଛି ଉଚ୍ଚ ଜୁଆର ଆସିବ ଏବଂ ଗଞ୍ଜାମ ଖୋର୍ଦ୍ଧା ପୁରୀ ଓ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳ ବୁଡ଼ିଯିବାର ଆଶଙ୍କା ରହିଛି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ରାଜ୍ୟ ସରକାର ଓ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହ ମନ୍ତ୍ରଣାଳୟ ପକ୍ଷରୁ ନିରନ୍ତର ଯୋଗାଯୋଗ ରକ୍ଷା କରାଯାଇଛି

ସରକାରୀ ଭାବେ କୁହାଯାଇଥିବା ଖବରକୁ ଉଦ୍ଧାର କରି ଆମର ସମ୍ଭାଦଦାତା ଜଣାଇଛନ୍ତି ଆଜି ରାତି ସୁଦ୍ଧା ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା କାର୍ଯ୍ୟ ଶେଷ ହେବ ଇତିମଧ୍ୟରେ ସବୁ ସରକାରୀ ଡାକ୍ତର ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ଓ ପୁଲିସ୍ କର୍ମଚାରୀମାନଙ୍କ ଛୁଟିକୁ ବାତିଲ କରିଦିଆଯାଇଛି

ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ଉପକ୍ରକ୍ଷି ବାହିନୀ ଓ ନୌବାହିନୀର ଯବାନମାନେ ଜାହାଜ ଓ ହେଲିକପ୍ଟର ସହ ମୁତୟନ ଅଛନ୍ତି ସେନା ବାହିନୀ ଓ ବିମାନ ବାହିନୀର ଯବାନମାନଙ୍କୁ ସଜାଗ ରଖାଯାଇଛି ଫନି ୍ଘର୍ଷ୍ଣିଝଡ଼ ପାଇଁ ରାଜ୍ୟଗୁଡ଼ିକ ସହ ନିରନ୍ତର ଘନିଷ୍ଠ ସମନ୍ୱୟ ରକ୍ଷା କରିବା ସକାଶେ କେନ୍ଦ୍ର ସରକାରଙ୍କର ବରିଷ୍ଣ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ପଦକ୍ଷେପ ନେବାକୁ ଏହି ଅଧିକାରୀମାନେ ରାଜ୍ୟ ଅଧିକାରୀମାନଙ୍କ ସହ ଯୋଗାଯୋଗ ରଖିବେ ଶ୍ରୀ ମୋଦି ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଘୂର୍ଣ୍ଣିଝଡ଼ ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି

ଜୈସ୍ ଇ ମହମ୍ମଦ ମୁଖ୍ୟ ମସ୍ତଦ ଅଜହରକ୍ତ ବିଶ୍ୱ ସନ୍ତାସବାଦୀ ତାଲିକାରେ ଅନ୍ତର୍ଭୂକ୍ତ କରାଯିବା ବିଷୟ ଉପରେ ସାମ୍ଭାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୈଦେଶିକ ମୁଖପାତ୍ର ରବିଶ କୁମାର କହିଛନ୍ତି ଏହି ପ୍ରସ୍ତାବ ଉପରେ ଚୀନ୍ କାହିଁକି ପ୍ରଥମରୁ ବିରୋଧ କରିଥିଲା ସେ ସଂକ୍ରାନ୍ତରେ ସେ ଦେଶ କାରଣ ଦର୍ଶାଇ ସାରିଛି ଏହି ବୈଷୟିକ ସ୍ଥଗିତାଦେଶକୁ ଉଠାଇ ନେବା ପାଇଁ ଚୀନ୍ର ନିଷ୍ପଭିକୁ ସ୍ୱାଗତ କଣାଇ ଶ୍ରୀ କୁମାର କହିଛନ୍ତି ପୁଲଓ୍ୱାମା ସନ୍ତାସବାଦୀ ଆକ୍ରମଣରେ ଅଜ୍ଞାରର ଭୂମିକା ପାଇଁ ତାକୁ ବିଶ୍ୱ ସନ୍ତାସବାଦୀ ତାଲିକାଭୁକ୍ତ କରାଯାଇଛି ଏହା ଦ୍ୱାରା ପାକିସ୍ତାନକୁ ଏକ ଶକ୍ତ ଧକ୍କା ଲାଗିଥିବା ସେ କହିଛନ୍ତି ଏହାପରେ ପାକିସ୍ତାନ ପଦକ୍ଷେପ ନେବ ବୋଲି ମଧ୍ୟ ମୁଖପାତ୍ର ଆଶାବ୍ୟକ୍ତ କରିଛନ୍ତି ଶ୍ରୀ କୁମାର କହିଛନ୍ତି ବାସନ୍ଦ ବ୍ୟବସ୍ଥା କାର୍ଯ୍ୟକାରୀ କମିଟି ଅନୁଯାୟୀ ପାକିସ୍ତାନ ଏବଂ ଅନ୍ୟ ଦେଶଗୁଡ଼ିକ ମସୁଦ ଅଜହରର ପାଣ୍ଠି ଓ ଅନ୍ୟ ଆର୍ଥିକ ସମ୍ପତ୍ତିକୁ ଅଚଳ କରିବେ ଅଜହର ଜେଟଲୀ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅରୁଣ ଜେଟଲୀ କହିଛନ୍ତି ଜାତିସଂଘର ବିଶ୍ୱ ସନ୍ତାସବାଦୀ ତାଲିକାରେ ମସୁଦ୍ଦ ଅଳହରର ନାଁକୁ ତାଲିକାଭୁକ୍ତ କରାଯିବା ଦେଶର କ୍ରିଟନୈତିକ ବିଜୟ ନୂଆଦିଲ୍କାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଜେଟଲୀ କହିଛନ୍ତି ଅଜହରକୁ ଆନ୍ତର୍ଜାତିକ ସନ୍ତାସବାଦୀ ଭାବେ ଘୋଷଣା କରାଯିବା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାରତ ପକ୍ଷରୁ ଦାଖଲ କରାଯାଇଥିବା ପ୍ରମାଶପତ୍ର ଓ ଦସ୍ତାବିଜ୍ଗୁଡ଼ିକ ବିଶ୍ୱସମୁଦାୟ ଗ୍ରହଣ କରିଛି ଏହି ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାମରଣ କହିଛନ୍ତି ଅଜହରକୁ ବିଶ୍ୱ ସନ୍ତାସବାଦୀ ତାଲିକାରେ ଅନ୍ତର୍ଭୁକ୍ତ କରିବା ପ୍ରଧାନମନ୍ତ୍ରୀଙ୍କର ନିରନ୍ତର ଉଦ୍ୟମର ଫଳାଫଳ ଏହାଦ୍ୱାରା ପାକିସ୍ତାନକୁ ଏକ ଘରିକିଆ କରାଯାଇ ପାରିଛି ଏବଂ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନିରନ୍ତର ପଦକ୍ଷେପ ନିଆଯିବା ଦ୍ୱାରା ଭାରତକୁ ଏହି ସଫଳତା ମିଳିଛି ଇଡି ନାଇକ୍ ପ୍ରବର୍ଭନ ନିର୍ଦ୍ଦେଶାଳୟ ତାର ପ୍ରଥମ ପ୍ରତ୍ୟକ୍ଷ ଅଭିଯୋଗପତ୍ର ବିବାଦୀୟ ଇସଲାମିକ୍ ଧର୍ମଗୁରୁ ଜାକିର୍ ନାଇକ୍ ବିରୁଦ୍ଧରେ ଦାଖଲ କରିଛି କଳାଧନ ବୈଧ ନିବାରଣ ଆଇନ୍ ଅଧୀନରେ ଏହି ଅଭିଯୋଗପତ୍ର ମୁମ୍ଭାଇର ସ୍ୱତନ୍ତ ଅଦାଲତରେ ଦାଖଲ କରାଯାଇଥିବା ସରକାରୀ ଭାବେ କୁହାଯାଇଛି

ଅଜହର ୟୁଏସ୍ ଆମେରିକା କହିଛି ପାକିସ୍ତାନ ଭିଭିକ ଜୈସ୍ ଇ ମହମ୍ମଦ ମୁଖ୍ୟ ମସୁଦ ଅଜହରକୁ ଜାତିସଂଘ ଦ୍ୱାରା ବିଶ୍ୱ ସନ୍ତାସବାଦୀ ଭାବେ ଘୋଷଣା କରାଯିବା ପାକିସ୍ତାନରୁ ସନ୍ତାସବାଦକୁ ମୂଳପୋଛ କରିବା ଏବଂ ଦକ୍ଷିଣ ଏସିଆରେ ସ୍ଥିରତା ଓ ନିରାପତ୍ତା ସ୍ଥାପନ କରିବା ଆନ୍ତର୍ଜାତିକ ସ୍ତରରେ ପ୍ରତିଶ୍ରତିବଦ୍ଧତାକୁ ସ୍ଟଚାଉଛି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପେଓ ଏହି ପଦକ୍ଷେପକୁ ସ୍ୱାଗତ ଜଣାଇ କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ଏହା ବିଶ୍ୱ ସମୁଦାୟର ବିଜୟ ଏବଂ ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଇତିମଧ୍ୟରେ ବୈଦେଶିକ ବିଭାଗ ମୁଖପାତ୍ର ମୋରଗାନ୍ ଅର୍ଟାଗୁସ୍ କହିଛନ୍ତି ଜେସ୍ ଇ ମହମ୍ମଦ ଅନେକ ସନ୍ତାସବାଦୀ ଆକ୍ରମଣରେ ଜଡ଼ିତ ରହିଛି ଏବଂ ଏହା ଦକ୍ଷିଣ ଏସିଆରେ ଶାନ୍ତି ଓ ଆଞ୍ଚଳିକ ସ୍ଥିରତା ପ୍ରତି ବିପଦ ସ୍ଟ୍ରଷ୍ଟି କରିଛି କ୍ୟାମ୍ପେନିଂ ଅବଶିଷ୍ଟ ତିନି ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଅତି ସରଗରମ ହୋଇଛି ବିଭିନ୍ନ ରାଜନୈତିକ ଦଳର ଟାଣ୍ରଆ ନେତାମାନେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ସଭାସମିତିରେ ଉଦ୍ବୋଧନ ଦେଉଛନ୍ତି ବିଜେପି ସଭାପତି ଅମିତ ଶାହା ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ଅନ୍ତର୍ଗତ ବାୟାଓରାଠାରେ ଏକ ନିର୍ବାଚନୀ ସଭାରେ ଆଜି ଉଦ୍ବୋଧନ ଦେଇଛନ୍ତି

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଝାଡ଼ଖଣ୍ଡର ସିମ୍ଡେଗାଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ବିମୁଦ୍ରାୟନ ଯୋଗୁଁ ଲୋକମାନଙ୍କର କ୍ୟ କ୍ଷମତା ଛଡ଼ାଇ ନିଆଯାଇଛି ଏବଂ ସେମାନଙ୍କ ହାତର୍ତ ଚାକିରି ଚାଲିଯାଇଛି ଫଳରେ ଦେଶରେ ବେକାରୀ ବୃଦ୍ଧି ପାଇଛି ଶ୍ରୀ ଗାନ୍ଧି କହିଛନ୍ତି ତାଙ୍କ ଦଳ କେନ୍ଦରେ ସରକାର ଗଢ଼ିଲେ ନ୍ୟାୟ ଯୋଜନା ଜରିଆରେ ଗରିବ ଲୋକମାନଙ୍କ ପାଖକୁ ସିଧାସଳଖ ଅର୍ଥ ପଠାଇ ଦିଆଯିବ ଆସନ୍ତା ସୋମବାର ଦିନ ପଞ୍ଚମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ

ଇସି ବିଜେପି କଂଗ୍ରେସ ମହାରାଷ୍ଟ୍ରର ଲାଟୁରଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦର୍ଶ ଆଚରଣବିଧି ଲଙ୍ଘନ କରିଥିବା ଅଭିଯୋଗକ୍ତ ନିର୍ବାଚନ କମିଶନ୍ ଅଗ୍ରାହ୍ୟ କରି ଶ୍ରୀ ମୋଦିଙ୍କୁ କ୍ଲିନ୍ଚିଟ୍ ଦେଇଛନ୍ତି କମିଶନ୍ ପକ୍ଷରୁ କୁହାଯାଇଛି ଭାଷଣର ମୂଳରୁ ଶେଷ ପର୍ଯ୍ୟନ୍ତ ପରୀକ୍ଷା ନିରୀକ୍ଷା କରାଯିବା ପରେ କୌଣସି ସ୍ଥାନରେ ଆଚରଣବିଧି ଲଙ୍ଘନ କରାଯାଇଥିବାର ପ୍ରମାଣ ନାହିଁ ତେଣେ ମଧ୍ୟପ୍ରଦେଶର ସହଦୋଲ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଲାବେଳେ କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟ ପାଇଁ ଶ୍ରୀ ଗାନ୍ଧିଙ୍କୁ ନିର୍ବାଚନ କମିଶନ୍ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଅହମ୍ମଦାବାଦରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଲାବେଳେ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ ନଭଜୋତ ସିଂହ ସିଦ୍ଧ ପ୍ରଧାନମନ୍ତ୍ରୀଙ୍କ ବିର୍ତ୍ଧରେ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ମଧ୍ୟ ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟସ୍ ଜାରି କରିଛନ୍ତି ସିବିଏସ୍ଇ ରେଜଲ୍ଟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିଛି ଏ ବର୍ଷ ମଧ୍ୟ ପୁଅମାନଙ୍କ ତ୍ନଳନାରେ ଝିଅମାନେ ଭଲ ରେଜଲ୍ଚ କରିଛନ୍ତି

ଆଇସିସି ର୍ୟାଙ୍କିଙ୍ଗ୍ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ୍ରେ ଭାରତ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଛି

ଦିନିକିଆ ର୍ୟାଙ୍କିଙ୍ଗ୍ରେ ଭାରତ ଦୁଇ ପଏଣ୍ଟ ଉପରକୁ ଉଠି ଇଂଲଣ୍ଡ ଦଳକୁ ଦ୍ୱିତୀୟ ସ୍ଥାନରେ ଅଛି ଟେଷ୍ଟ ର୍ୟାଙ୍କିଙ୍ଗ୍ରେ ନ୍ୟୁଜିଲାଣ୍ଡ ଭାରତ ତଳେ ରହିଥିବା ବେଳେ ଅଷ୍ଟ୍ରେଲିଆ ଇଂଲଣ୍ଡକ୍ତ ପଛରେ ପକାଇ ତୃତୀୟ ସ୍ଥାନକ୍ତ ଉଠିଛି ଏବଂ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି ବ୍ୟାଡ୍ମିଣ୍ଟନ ଏଚ୍ଏସ୍ ପ୍ରଶୟ ନ୍ୟୁଜିଲାଣ୍ଡ ଓପେନ୍ ପୁରୁଷ ସିଙ୍ଗଲ୍ୱ ବ୍ୟାଡ୍ମିଣ୍ଟନ କ୍ୱାର୍ଟର ଫାଇନାଲ୍କୁ ଉଠିଛନ୍ତି

ଆସନ୍ତାକାଲି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ସେ ଜାପାନର କନ୍ତା ସୁନେୟାମାଙ୍କୁ ଭେଟିବେ